ଏଥିରେ ଗୋଟିଏ ଲୋକସଭା ଓ ପାଞୋଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯିବ

ନିର୍ବାଚନ ପାଇଁ ଆମେ ସଂପୂର୍ଶ୍ଣ ରୂପରେ ପ୍ରସ୍ତୁତ ଅଛୁ

ଉଭୟ ଘଟଶାରେ ଛାତ୍ରଛାତ୍ରୀଙ୍କର କୌଶସି ଭୁଲ ଥିଲା ଭଳି ଅଭିଭାବକ ମହାସଂଘ ମନେ କରୁନାହି

ବୋର୍ଡ ସଭାପତି କାହାନାରା ବେଗମ ମଧ୍ଧ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମହାସଂଘକୁ ପ୍ରତିଶ୍ରତି ଦେଇଛନ୍ତି

କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି ଏପରି ଖବର ତାଙ୍ଙ୍ ମର୍ମାହତ କରିଛି

ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେବେ ଏହି ବୈଠକରେ ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ ଏହାପରେ ସମସେ ଶୁଭଖୁକ୍ଷି ଧରି ବୁଡ଼ୀଠାକୁରାଶୀ ମନ୍ଦିରକୁ ଯିବେ

ତେଣୁ ଆକି ହଳଦିଆ ଟାଙ୍ଗିରି ନିକଟରେ ଉତ୍ତେଜନା ସୂଷ୍ଟି ହୋଇଛି

ମୁଦୁଲିପାଲି ପଞାୟତ ଅଫିସ ନିର୍ମାଶ ବେଳେ ଅଘଟଣ ଘଟି ଜଣେ ଶ୍ରମିକଙ୍ଙ ମୃତ୍ୟୁ ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି ଗଞ୍ଠାମ ଜିଲ୍ଲୁ ଭଞ୍ଚନଗର ମୁଦ୍ଦୁଲି ପାଲି ପଞ୍ଚାୟତ ଅଫିସ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ କଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ଆହତ ଶ୍ରମିକଙ୍କୁ ଚିକିହା ପାଇଁ ଭଞ୍ଞନଗର ମେଡିକାଲରେ ଭର୍ତ୍ତି କରାଯାଇଛି ତାପମାତା ରାକ୍ୟର ବିଭିନ୍ନ ସ୍ସାନରେ ଦିନର ତାପମାତ୍ରା ବୃଦ୍ଧି ପାଇଛି

ଏହାର ପ୍ରଭାବରେ ରାକ୍ୟରେ ଗରମ ଅନୁଭୂତ ହେଉଛି